ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ଘାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦମାନଙ୍କୁ ସପ୍ତାହ ଶେଷରେ ସେମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ପ୍ରସଙ୍ଗରେ ଲୋକଙ୍କୁ ଅଧିକ ସୂଚନା ପ୍ରଦାନ କରିବାକୁ ଗଣମାଧ୍ୟମର ସାହାଯ୍ୟ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ କୋଭିଡ ନାଇଷ୍ଟିନ ମୁକାବିଲା ପାଇଁ କ'ଣ କରାଯିବ ଓ କ'ଣ କରାନଯିବ ସେ ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଅବସରରେ କରୋନା ଭୂତାଣୁର ମୁକାବିଲା କରିବା ପାଇଁ କେନ୍ଦ୍ର ସରକର ରାଜ୍ୟ ସରକାର ଗୁଡ଼ିକର ସହାୟତାରେ କି କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଏକ ତଥ୍ୟ ଉପସ୍ଥାପନ କରିଥିଲେ ପିଏମ୍ କରୋନା ସଲ୍ୟସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁ ବିପତ୍ତିର ସାମ୍ନା କରିବାକୁ ବୈଷୟିକ ଜ୍ଞାନଭିତ୍ତିକ ସମାଧାନ ପନ୍ଥାର ଆଦାନ ପ୍ରଦାନ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ମାଇଁ ଗଭ୍ ପ୍ଲାଟଫର୍ମରେ ଲୋକମାନେ ସମାଧାନ ବିଷୟରେ ଜଣାଇବାକୁ ଅନୁରୋଧ କରିଛନ୍ତି ଏହାଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପୃଥିବୀର ଲୋକମାନଙ୍କୁ ସୁସ୍ଥ ରଖିବାକୁ ହେଲେ ନୂଆ ନୂଆ ପଦ୍ଧତିଗୁଡ଼ିକୁ ଲାଗୁ କରିବାକୁ ପଡିବ ଏକ ବିବୃତ୍ତିରେ ମାଇଁ ଗଭ୍ରେ କୁହାଯାଇଛି କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ନ୍ତଆ ନ୍ତଆ ସମାଧାନ ପନ୍ଥା ଜୈବ ସୂଚନା ଡାଟା ସେଟ୍ ଓ ଆପ୍ଗୁଡ଼ିକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚା ଯାଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନେ ଦେଇଥିବା ସମାଧାନ ଗୁଡ଼ିକର ବିଶ୍ଳେଷଣ କରାଯିବା ପରେ ଉପଯୁକ୍ତ ସମାଧାନ ପନ୍ଥାଗୁଡ଼ିକୁ ମନୋନୀତ କରାଯାଇ ସେଗୁଡ଼ିକୁ ଗ୍ରହଣ କରାଯିବ

ଏହି ଆଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରମାନଙ୍କୁ ଏକ ନିର୍ଦ୍ଦେଶାନାମା କାରି କରାଯାଇଛି ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ଗତକାଲି ସଂଧ୍ୟାରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କ ଏକ କମିଟି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ନିଆଯାଉଥିବା ପ୍ରତିଷେଧମୂଳକ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଛନ୍ତି ସେ କହିଚ୍ଚନ୍ତି ଏହି କମିଟିର ସୁପାରିଶ ଅନୁସାରେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସାମାଜିକ ଦୂରତା ବଜାୟ ରଖିବାକୁ ନିଷ୍କଭି ନିଆଯାଇଛି ଜିଓଏମ୍ ଆଡଭାଇଜରି ସରକାର ତାଙ୍କର ଏକ ଅତିରିକ୍ତ ଗସ୍ତ ପରାମର୍ଶ ସୂଚୀ ଜାରିକରି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି

ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସେମାନଙ୍କ ଘରେ ରହି କାର୍ଯ୍ୟ କରିବାକୁ ଅନୁମତି ଦେବାପାଇଁ ବେସରକାରୀ କ୍ଷେତ୍ରକୁ ଉସାହିତ କରିବା ଆଦି ଅନ୍ତର୍ଭୁକ୍ତ

ସ୍ଥାନୀୟ କର୍ତ୍ତୃପକ୍ଷମାନେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଆୟୋଜନ କରୁଥିବା ସଂଗଠନ ଗୁଡ଼ିକ ସହ କଥାବାର୍ତ୍ତା କରିଛନ୍ତି ଓ ଏଭଳି କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥଗିତ ରଖିବାକୁ ସେମାନଙ୍କୁ କୁହାଯାଇଛି କରୋନା ଭୂତାଣୁ ସମ୍ଭନ୍ଧରେ ସୂଚନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟୋଲ୍ ଫ୍ରି ନୟର ଜାରି କରିଛି

ଏହାବ୍ୟତୀତ ଏକ ଇ ମେଲ୍ ଆଇଡି ମଧ୍ୟ ସ୍ଥାପନ କରାଯାଇଛି

ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ସେମାନଙ୍କର ନିଜ ନିଜର ହେଲ୍ପ ଲାଇନ୍ ନମ୍ଘର ସ୍ଥାପନ କରିଚ୍ଛନ୍ତି ଆଡ୍ କିଏମ୍ ଆଡଭାଇଜରୀ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସରକାର ଅତିରିକ୍ତ ପରାମର୍ଶ ସୂଚୀ କାରି କରିଛନ୍ତି ଆଫଗାନିସ୍ଥାନ ଫିଲିପାଇନ୍ସ ଓ ମାଲେସିଆରୁ କୌଣସି ଯାତ୍ରୀଙ୍କୁ ଭାରତକୁ ଆସିବା ପାଇଁ ବାରଣ କରାଯାଇଛି

ବିମାନ ଚଳାଚଳ ସଂସ୍ଥାମାନେ ଏ ବିଷୟକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ କୁହାଯାଇଛି

ଏସ୍ସି ନେଭି ୱିମେନ୍ ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ ମର୍ଯ୍ୟଦା ପ୍ରଦାନ କରାଯିବା ବିଷୟ ଉଲ୍ଲେଖ କରି ସୁପ୍ରିମକୋର୍ଟ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ବିଷୟକୁ ଅନୁମତି ପ୍ରଦାନ କହିଛନ୍ତି କଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ବାରଣ କରିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ହେବ ଖଣ୍ଡପୀଠ କହିଛନ୍ତି ମହିଳାମାନଙ୍କ ନୌବାହିନୀରେ ପ୍ରବେଶ କରିବାରୁ ଥିବା କଟକଶାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବା ପରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନରେ କୌଣସି ପକ୍ଷପାତ କରାଯାଇପାରିବ ନାହିଁ ନିର୍ଭୟା ସୁପ୍ରିମକୋର୍ଟ ନିର୍ଭୟା ମାମଲାର ଅନ୍ୟଜଣେ ଦୋଷୀ ମୁକେଶ ପକ୍ଷରୁ ଫାଶୀ ରୋକାଯିବା ପାଇଁ ପୁଣିଥରେ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି

ବିଚାରପତି ଅରୁଣ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଦୋଷୀ ମୁକେଶ ପାଖରେ ଆଉ କୌଣସି ରାସ୍ତା ନଥିବାରୁ ତା'ର ଏହି ଆବେଦନ ବିଚାରଯୋଗ୍ୟ ନୁହେଁ

ଏସ୍ସି ଏମ୍ପି ଚୌହାନ ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ତୁରନ୍ତ ଆସ୍ଥାସୂଚକ ଭୋଟ୍ ଲୋଡିବାକୁ ତାଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କମଲନାଥ ସରକାରଙ୍କୁ ଜବାବ ମାଗିଛନ୍ତି ଆସନ୍ତାକାଲି ସୁଦ୍ଧା ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ କହିଛନ୍ତି କୋର୍ଟ ରାଜ୍ୟ ସରକାର ଓ ବିଧାନସଭା ସଚିବଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିବେ

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ବାଦିକମାନଙ୍କୁ କହିଛନ୍ତି ଅଧିବେଶନକୁ କାଣ୍ଟଛାଣ୍ଟ କରିବାର କୌଣସି ପ୍ରସ୍ତାବ ନାହିଁ ପ୍ରେଜ୍ ଗୋଗୋଇ ଆର୍ଏସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି

ସିଆଇସି ଜିତେନ୍ଦ୍ର ସିଂହ ନୂତନ ଭାବେ ନିଯୁକ୍ତ ମୁଖ୍ୟ ସୂଚନା କମିଶନର ବିମଲ ଜୁଲକା କାର୍ମିକ ମନ୍ତ୍ରୀ କିତେନ୍ଦ୍ର ସିଂହଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି କାର୍ମିକ ଓ ତାଲିମ ବିଭାଗ ହେଉଛି ସୂଚନା କମିଶନର ନୋଡାଲ ମନ୍ତ୍ରଣାଳୟ ଗତକାଲି ସାକ୍ଷାତ୍ ସମୟରେ ମୁଖ୍ୟ ସୂଚନା କମିଶନର ଶ୍ରୀ ଜୁଲକା ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ଗୁ କାଶ୍ମୀର ଓ ଲଦାଖକୁ ମୁଖ୍ୟ ସୂଚନା କମିଶନରଙ୍କ ପରିସରକୁ ଆଣିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ସିଂହଙ୍କୁ ଅବଗତ କରାଇଥିଲେ ପିଏମ୍ ବଙ୍ଗବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗବନ୍ଧୁ ଶେଖ୍ ମୁଜିବର ରହେମାନଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଏକ ଟ୍ପିଟ୍ ବାର୍ଭାରେ ଶ୍ରୀ ମୋଦି କହିଚ୍ଚନ୍ତି ବାଂଲାଦେଶର ଉନ୍ନତି ପାଇଁ ବଙ୍ଗବନ୍ଧୁଙ୍କ ସାହସ ଓ ଅବଦାନ ଚିର ସ୍କରଣୀୟ